ସେମାନଙ୍କର ପଣ୍ଟିମବଙ୍ଗ ଟ୍ରାଭେଲ ହିଷ୍ଟି ରହିଥିବା ଜଶାପଡିଛି

ନବରଙଙପୁର ମୁଖ୍ୟ ଚିକିହାଳୟରେ କରୋନା ସନ୍ଦିଗ୍ସଙ୍କ ଲାଗି ଫ୍ଲ କର୍ଷର ଖୋଲାଯାଇଛି

ସୂଚନାନୁଯାୟୀ ବହି ବାକ୍ଟିବା ପୂର୍ବରୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ ଅଭିଭାବକମାନଙ୍କୁ ସ୍କୁଲକୁ ଡାକି କିମ୍ନା ଘରକୁ ଘର ଯାଇ ଏହି ବହି ବାଣ୍ଣବାକୁ ପରାମର୍ଶ ଦିଆ ଯାଇଛି

ଏଥିରେ ମାଶବସା ଗ୍ରର୍ରବାର ଛଉନୁତ୍ୟ ଏବଂ ରାବଶ ଛାୟା ରହିଥିବା ଜଶାପଡିଛି